ଏତଦ୍ବ୍ୟତୀତ ପ୍ରତିଷ୍ଷାନର ସଂପ୍ରସାରଣ ଏବଂ ଭିତ୍ତିଭ୍ରମିର ବିକାଶ କରାଯିବ ବୋଲି ମଧ୍ଧ ଜଣାପଡ଼ିଛି

ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ପୂର୍ତ୍ତ ସଚିବ କିଷନ କୁମାରଙ୍କ ସହ ଶ୍ରୀ ପାଣ୍ଡିଆନ ଦୀର୍ଘ ସମୟ ଧରି ତାଳସାରୀ ବେଳାଭ୍ରମି ଅଅଳ ବୁଲି ଦେଖିଥିଲେ

ସେହିପରି ଭିତରକନିକା ଜାତୀୟ ପ୍ରାଶୀ ଉଦ୍ୟାନ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଚାନିତ ହୋଇପାରି ନଥିବାରୁ ଏହାକୁ ଅଧିକ ବିକଶିତ କରାଯିବା ଲକ୍ଷ୍ୟରେ ଭିଭିଭୂମି ନିର୍ମାଣକୁ ଗୁରୁତ୍ ଦିଆଯିବା ନିମନ୍ତେ ମାଷ୍ଟରପ୍ଲାନ ପ୍ରସ୍ତୁତି ଚାଲିଛି

ତେଣ୍ସ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟୀୟ ବିମାନ ବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ଏକାଧିକ ଅନ୍ତରାଷ୍ଟ୍ରୀୟ କମ୍ମାନି ଆଗ୍ରହ ପ୍ରକାଶ କର୍୍ ଛନ୍ତି